ସେମାନଙ୍କୁ ସୁରକ୍ଷିତ ସ୍ଚାନକୁ ସ୍ଚାନାନ୍ତରିତ କରିବା ସହ ଖାଦ୍ୟ ସାମଗ୍ରୀ ଯୋଗାଇଦେବା ପାଇଁ ରାଜ୍ୟ ସରକାର କେରଳ ସରକାରଙ୍କୁ ଅନୁରୋଧ କରିଛନ୍ତି

ସର୍ବଭାରତୀୟ ବିଦ୍ୟାଳୟ ଶିକ୍ଷକ ମହାସଂଘର ସଭାପତି ଅଭିକିତ୍ ମୁଖାର୍କୀ ମିଳିତମଞ୍ଚର ମହାସମାବେଶକୁ ଉଦ୍ବୋଧନ ଦେଇ ରାଜ୍ୟ ସରକାରଙ୍କର ଶିକ୍ଷାନୀତି ଓ ଶିକ୍ଷକମାରଣ କାର୍ଯ୍ୟକୁ କଟୁ ସମାଲୋଚନା କରିବା ସହିତ ସର୍ବଭାରତୀୟ ସଂଗଠନ ତରଫରୁ ଦୀର୍ଘ ଦିନ ଧରି ଓଡ଼ିଶାରେ ଚାଲିଥିବା ଶିକ୍ଷକ ଆନ୍ଦୋଳନକୁ ଦୃଢ଼ ସମର୍ଥନ ଜଣାଇଛନ୍ତି